ଦୁଇ ଦିନ ପରେ ବିଜେପୁର ଉପନିର୍ବାଚନ

ଆସନ୍ତାକାଲି ହେଉଛି ପ୍ରଚାରର ଶେଷ ଦିନ

ସେ ବିଭିନ୍ନ ସ୍ଥାନରେ ସଭା ଓ ରୋଡ୍ ଶୋ' କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି

କେନ୍ଦ୍ରମନ୍ତୀ ଶ୍ରୀ ପ୍ରଧାନ ବିଜେପୁର ଏନ୍ଏସି ବରପାଲି ବ୍ଳକ୍ର ବନ୍ଧପାଲି ଏବଂ ଗୋପେଇପାଲି ଆଦି ସ୍ରାନରେ ସଭାସମିତି ଓ ରୋଡ୍ ଶୋ' କରିଛନ୍ତି

ଦୁଇ ଭାଗରେ ବିଭକ୍ତ ହୋଇ ଏହି ଦଳ ମୟରଭଞ ଓ କକ୍ଷମାଳ ଜିଲ୍ଲା ଗସ୍ତ କରୁଛନ୍ତି

ଏହି ଆଦୋଳନରେ କଟକର ସମସ୍ତ ଆଇନଜୀବୀ ସଂଘ ସାମିଲ୍ ହୋଇଛନ୍ତି ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷର୍ ଆଜି ବୈଠକ ଅନୁଷିତ ହେଉଛି

ସେମାନେ ହେଲେ ଏଏସ୍ଆଇ ବୀରବର ଲେଙ୍କା କିଶୋର ବାଗ୍ ଏବଂ ସବ୍ ଇନ୍ ବନମାଳୀ ନାୟକ

କଟକ ସ୍ୱତନ୍ଦ୍ର ଚିଟ୍ଫଣ୍ଡ କୋର୍ଟ ସେମାନଙ୍କର ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି

ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ସାନ ପୁଅ ମଧ୍ଧ ବିଦ୍ୟୁତ୍ ଆଘାତରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ରାନାନ୍ତର କରାଯାଇଛି

ଉଦ୍ଘାଟନୀ କବାଡ଼ି ପ୍ରତିଯୋଗିତା ଓଏସ୍ଏପି ଷଷ ବାଟାଲିୟନ୍ ଏବଂ ଖୋର୍ବ୍ବାର ଷଷ ରିଜର୍ଭ ବାଟାଲିୟନ୍ ମଧ୍ଧରେ ଅନୁଷ୍ଷିତ ହେଉଛି